ଏବଂ କୋଲକୋତାଠାରେ ଆରମ୍ଭ ହେଉଥିବା ଡେଭିସ୍ କପ୍ ବିଶ୍ୱ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚରେ ଆଜି ଭାରତ ଇଟାଲିକୁ ଭେଟିବ

ଆମ ସମ୍ଭାଦଦାତା ଜଣାଇଛନ୍ତି ସରକାର ସମାଜର ବିଭିନ୍ନ ବର୍ଗଙ୍କ ପାଇଁ ବିଭିନ୍ନ କଲ୍ୟାଣକାରୀ ଯୋଜନାମାନ ଘୋଷଣା କରିବାର ଆଶା କରାଯାଉଛି ଏହି ବଜେଟ୍ରେ ଶିଳ୍ପ ସଂସ୍ଥାଗୁଡିକ ପାଇଁ ଋଣ ପ୍ରଦାନରେ ବୃଦ୍ଧି ଘଟିବା ସହିତ କର୍ପୋରେଟ ଟିକସରେ ମଧ୍ୟ ହ୍ରାସ ଘଟିବ ବୋଲି ଶିଳ୍ପ ଜଗତ ଆଶାପ୍ରକଟ କରିଛି

ପିଏମ୍ ବଜେଟ୍ ସେସନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାର୍ଲାମେଣ୍ଟର ବଜେଟ୍ ଅଧିବେଶନ ଯେପରି ସଫଳ ରହିବ ତାହା ନିଣ୍ଚିତ କରିବାକୁ ସମସ୍ତ ସାଂସଦଙ୍କୁ ଅନୁରୋଧ କରିଛନ୍ତି ବଜେଟ୍ ଅଧିବେଶନର ପ୍ରଥମ ଦିନରେ ଗତକାଲି ପାର୍ଲାମେଣ୍ଟ ବାହାରେ ସେ ସାମ୍ଭାଦିକମାନଙ୍କୁ ଏହା କହିଛନ୍ତି ସରକାର ସବ୍ କା ସାଥ୍ ସବ୍ କା ବିକାଶ ପାଇଁ ପ୍ରତିଶ୍ରତିବଦ୍ଧ ବୋଲି ଶ୍ରୀ ମୋଦି କହିଛନ୍ତି ସରକାର ସବୁ ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ ଥିବାର ମଧ୍ୟ ସେ ଜଣାଇଛନ୍ତି

ସରକାର ରଣ ପ୍ରଦାନ ବୃଦ୍ଧି ନେଇ କରିଥିବା ଦାବି ଉପରେ ରିଜର୍ଭ ବ୍ୟାଙ୍କର ନ୍ତଆ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏହି ନିଷ୍କଭି ନେଇଛନ୍ତି ଅଧିକ ଋଣ ପ୍ରଦାନ ଅନୁମତି ସହ ଅର୍ଥନୀତିର ଅଭିବୃଦ୍ଧି ପାଇଁ ରିଜର୍ଭ ବ୍ୟାଙ୍କ ବ୍ୟାଙ୍କ ଅଫ ଇଷ୍ଠିଆ ବ୍ୟାଙ୍କ ଅଫ ମହାରାଷ୍ଟ୍ର ଓ ଓରିଏକ୍ଷାଲ ବ୍ୟାଙ୍କ ଅଫ କର୍ମର୍ସକୁ ପ୍ରମ୍ପଟ୍ କରେକ୍ଟିଭ ଆକ୍ୱନ ଫେମୱାର୍କରୁ ବାଦ ଦେଇଛନ୍ତି

ଶିଳ୍ପ ଓ ଆଭ୍ୟନ୍ତରୀଣ ବାଣିଜ୍ୟ ପ୍ରୋସାହନ ବିଭାଗ କହିଛି ଇ କର୍ମର୍ସର ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ବିନିଯୋଗ ସଂକ୍ରାନ୍ତ ନିୟମାବଳୀ ଲାଗୁ କରିବା ନେଇ ସମୟ ସୀମା ବୃଦ୍ଧି କରିବା ସଂକ୍ରାନ୍ତ କେତେକ ଆବେଦନପତ୍ର ହସ୍ତଗତ ହୋଇଛି ତେବେ ଅନେକ ବିଚାର ବିମର୍ଶ ପରେ ଏହି ଶେଷ ତାରିଖ ଆଉ ବଢାଯିବ ନାହିଁ ବୋଲି ନିଷ୍କତ୍ତି ନିଆଯାଇଛି ଗତବର୍ଷ ଡିସେମ୍ବର ମାସରେ ସରକାର ଇ କର୍ମର୍ସ କମ୍ପାନୀଗ୍ରଡିକ ପାଇଁ ନିୟମକ୍ର କଡାକଡି କରିବା ସହ ଅନଲାଇନ ରିଟେଲରମାନେ ନିଜସ୍ୱ ଅଂଶଧନ ଥିବା କମ୍ପାନୀଗୁଡିକର ଦ୍ରବ୍ୟ ବିକ୍ରୟ ଉପରେ ନିଷେଧାଦେଶ ଜାରି କରିଥିଲେ

ମନ୍ତ୍ରଣାଳୟ କହିଛି ମଞ୍ଜୁର ହୋଇଥିବା ମୋଟ ଗୃହ ମଧ୍ୟରେ ଆନ୍ଧ୍ରପ୍ରଦେଶ ଏବଂ ପଣ୍ଟିମବଙ୍ଗ ପାଇଁ ଏକଲକ୍ଷରୁ ଅଧିକ ଘର ରହିଛି

ପାକିସ୍ତାନ ବୈଦେଶିକ ମନ୍ତ୍ରୀ ସାହା ମେହେଞ୍ଜୁଦ କୁରେସି ଓ ବିଚ୍ଛିନ୍ନତାବାଦୀ ନେତା ମିର୍ୱାଇଜ୍ ଉମର୍ ଫାରୁଖ୍ଙ୍କ ମଧ୍ୟରେ ଟେଲିଫୋନ୍ରେ ହୋଇଥିବା କଥାବାର୍ତ୍ତା ଉପରେ ପ୍ରତିକ୍ରିୟା ପ୍ରକାଶ କରି ବୈଦେଶିକ ବିଭାଗ ମୁଖପାତ୍ର ରବିଶ କୁମାର କହିଛନ୍ତି ପାକିସ୍ତାନ ବୈଦେଶିକ ମନ୍ତ୍ରୀଙ୍କ ଆଚରଣ ଅତ୍ୟନ୍ତ ନିନ୍ଦନୀୟ ସେ କହିଛନ୍ତି ସନ୍ତାସବାଦୀମାନଙ୍କ ବିରୁଦ୍ଧରେ ପଦକ୍ଷେପ ନେବାକୁ ପାକିସ୍ତାନ ପାଇଁ ଏହା ପ୍ରକୃତ ସମୟ କିନ୍ତୁ ପଡ଼ୋଶୀ ଦେଶ କୌଣସି ପଦକ୍ଷେପ ନେଉନଥିବା ଦୁର୍ଭାଗ୍ୟ ଜନକ ଆଫ୍ଗାନିସ୍ତାନ ବୁଝାମଣା ପ୍ରକ୍ରିୟା ଉପରେ ପ୍ରଶ୍ୱ କରାଯିବାରୁ ସେ କହିଛନ୍ତି ଭାରତ ସେଠାକାର ଘଟଣାବଳୀ ଉପରେ ତୀକ୍ଷ୍ମ ନଜର ରଖିଛି

ସେ କହିଛନ୍ତି ସେଠାରେ ବୁଝାମଣା ପ୍ରକ୍ରିୟା ଆଫ୍ଗାନିସ୍ତାନ ନେତୃତ୍ୱରେ ଆଫ୍ଗାନିସ୍ତାନ ଦ୍ୱାରା ହେବା ଉଚିତ୍

ଟୁଇଟ୍ ଯୋଗେ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ସରକାରଙ୍କ ମେକ୍ ଇନ୍ ଇଣ୍ଡିଆ କାର୍ଯ୍ୟକ୍ରମକୁ ପ୍ରୋହାହିତ କରିବା ଉଦ୍ଦେଶ୍ୟରେ ମନ୍ତ୍ରଣାଳୟର ମହତକାଂକ୍ଷୀ ନୀତିଗତ ଭାଗିଦାରୀ କାର୍ଯ୍ୟକ୍ରମ ଅଧୀନରେ ପ୍ରସ୍ତୁତ ଏହା ଦ୍ୱିତୀୟ ପ୍ରକଳ୍ପ

ନୀତି ଏମ୍ବେଏମେଣ୍ଟ ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର କହିଛନ୍ତି ରୋଜଗାର ଡାଟା ପ୍ରସ୍ତୁତ ହେବାମାତ୍ରେ ସରକାର ଏହାକୁ ପ୍ରକାଶ କରିବେ ନ୍ତଆଦିଲ୍ଲୀଠାରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ କୁମାର କହିଛନ୍ତି ଗଣମାଧ୍ୟମରେ ବିମୁଦ୍ରାୟନ ପରେ ରୋଜଗାରହୀନତା ଚାରି ଦଶନ୍ଧି ମଧ୍ୟରେ ସର୍ବାଧକ ସ୍ତରରେ ପହଞ୍ଚଥିବାକୁ ନେଇ ପ୍ରକାଶିତ ତଥ୍ୟର ଯାଞ୍ଚ କରାଯାଇନାହିଁ ସେ କହିଛନ୍ତି ସମସ୍ତ ତ୍ରୟମାସିକ ଡାଟାକୁ ଏକାଠି କରିବା ପରେ ଚଳିତବର୍ଷ ମାର୍ଚ୍ଚ ମାସରେ ସରକାର ନିଯୁକ୍ତି ସମ୍ପର୍କୀତ ରିପୋର୍ଟ ପ୍ରକାଶ କରିବେ ଭାରତ ପର୍ବ ନ୍ନଆଦିଲ୍ଲୀଠାରେ ଛଅ ଦିନଧରି ଚାଲିଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ଭାରତପର୍ବ ଗତକାଲି ଶେଷ ହୋଇଛି

ଏହାର ମୁଖ୍ୟ ଆକର୍ଷଣ ଥିଲା ଷ୍ଟାଚ୍ୟୁ ଅଫ ୟୁନିଟ୍ର ପ୍ରତିରୂପ ଏବଂ ଗାନ୍ଧୀଗ୍ରାମ ଗାନ୍ଧୀଗ୍ରାମରେ ଦଶକଣ ଚିତ୍ରଶିଳ୍ପୀ ମହାତ୍ମାଗାନ୍ଧୀଙ୍କ ବିଚାରଧାରା ଉପରେ ଚିତ୍ରମାନ ପ୍ରସ୍ତୁତ କରିଥିଲେ

ପର୍ଯ୍ୟଟନ ମନ୍ତ୍ରୀ କେ ଜେ ଆଲଫୋନସ ଉଦଯାପନୀ ଉତ୍ସବରେ ଉଦ୍ବୋଧନ ଦେଇ କହିଛନ୍ତି ସମସ୍ତେ ଦେଶର ପର୍ଯ୍ୟଟନକ୍ ପ୍ରୋସାହିତ କରିବା ଆବଶ୍ୟକ ନାଇଡୁ ଖାଦି ଉପରାଷ୍ଟପତି ଏମ ଭେଙ୍କୟା ନାଇଡ଼ ଖଦିବସ୍ତର ପ୍ରଚାରପ୍ରସାର ପାଇଁ ସବୁ ରାଜନେତା ଏହାକୁ ପରିଧାନ କରିବାକୁ କହିଛନ୍ତି

ସେ କହିଛନ୍ତି ନୂତନ ପ୍ରଯୁକ୍ତିବିଦ୍ୟାର ପ୍ରୟୋଗ କରି ଖଦୀକୁ ଆହ୍ରରି ଉନ୍ନତ କରାଯାଇପାରିବ ଖଦୀକୃ ଏକ 'ବ୍ରାଣ୍ଡ' ଭାବେ ପ୍ରୋସାହିତ କରିବା ଉପରେ ଶ୍ରୀ ନାଇଡୁ ଗୁରୁତ୍ୱାରୋପ କରିଥିଲେ ଜିଏସଟି କଲେକ୍ସନ ଚଳିତବର୍ଷ କ୍କାନୁୟାରୀ ମାସରେ ଜିଏସଟି ସଂଗ୍ରହ ରାଶି ଏକ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି

ମନ୍ତ୍ରଣାଳୟ ଆହୁରି କହିଛି' କିଏସଟି ପରିଷଦ ଉପଭୋକ୍ତାଙ୍କ କର ବୋଝ ହ୍ରାସ କରିବା ଉଦ୍ଦେଶ୍ୟରେ ବିଭିନ୍ନ କର ରିହାତି ପଦକ୍ଷେପ କାର୍ଯ୍ୟକାରୀ କରିବା ସତ୍ତ୍ୱେ ଜିଏସଟି ସଂଗ୍ରହ ପରିମାଣରେ ବୃଦ୍ଧି ଘଟିଛି

ଅନ୍ୟପକ୍ଷରେ ଚୀନ ରାଷ୍ଟ୍ରପତି ସି ଜିନ ପିଙ୍ଗ କହିଛନ୍ତି ଶୁଳ୍କ ବିବାଦର ସମାଧାନ ପାଇଁ ଆଉ ଏକମାସ ବାକି ଥିବାବେଳେ ଦୁଇଦେଶର ସମ୍ପର୍କ ଏବେ ଗୁରୁତ୍ୱପୂର୍ଣ୍ଣ ସ୍ଥିତିରେ ରହିଛି ଦୂଇଦେଶର ବାଶିଜ୍ୟ ଅଧିକାରୀମାନେ ଗତକାଲି ୱାଶିଂଟନ୍ଠାରେ ଦ୍ୱିତୀୟ ଦିନ ପାଇଁ କଥାବାର୍ତ୍ତା ଚଳାଇଥିବାବେଳେ ଚୀନ ସହିତ ଏହି ଉଚ୍ଚସ୍ତରୀୟ କଥାବାର୍ତ୍ତାର ସୁଫଳକୁ ନେଇ ରାଷ୍ଟ୍ରପତି ଟ୍ରମ୍ପ୍ ଖୁବ୍ ଆଶାବାଦୀ ବୋଲି କହିଛନ୍ତି ବିଶ୍ୱର ଦୁଇ ବୃହତ୍ ଅର୍ଥନୀତି ମଧ୍ୟରେ ଜାରିଥିବା ବାଣିଜ୍ୟ ଯୁଦ୍ଧର ଅବସାନ ନିମନ୍ତେ କଥାବାର୍ତ୍ତା ପାଇଁ ଚୀନର ଉପରାଷ୍ଟ୍ରପତି ଲିୟ ହେ ୱାଶିଂଟନ୍ ଗସ୍ତ କରିଥିଲେ ହ୍ୱାଇଟ୍ ହାଉସ ଅସାଧୁ ବାଣିଜ୍ୟ କାରବାର ବୋଲି କହ୍ରଥିବା ଚୀନର ବିଭିନ୍ନ ବାଶିଜ୍ୟିକ ସଂସ୍କାରକ୍ତ ମାର୍ଚ୍ଚ ପହିଲା ସ୍ରଦ୍ଧା ହଟାଇଦେବା ପାଇଁ ୱାଶିଂଟନ୍ ସମୟ ସୀମା ଧାର୍ଯ୍ୟ କର୍ରଛି

କୋଲକତାଠାରେ ଆକି ଆରମ୍ଭ ହେଉଥିବା ଏହି ମ୍ୟାଚରେ ଭାରତ ପକ୍ଷରୁ ଫର୍ମରେ ଥିବା ପ୍ରକ୍ନେସ୍ ଗୁନେଶ୍ୱରନ୍ ଭଲ ପ୍ରଦର୍ଶନ କରିବା ଆଶା କରାଯାଉଛି